ଅଧାକିଲୋ ପ୍ରାଷ୍ଟିକ ଦେଲେ ମିଳିବ ଆହାର ମିଲ୍ ବିଭିନୁ କାରଶ ପାଇଁ ରାଜ୍ୟରେ ପ୍ରଶି ପିଆଜ ସଙ୍କଟ ସହ ଦର ବୃଦ୍ଧି

ଆଜି ଅନୁବନ୍ଧିତ କ୍ରିକେଟ ସଂସ୍ଥାଗୁଡ଼ିକୁ ମିଳିଲା ଟିକଟ କୁନୁଲି ରିପୋର୍ଟ ବହୁଚଚ୍ଚିତ କୁଦୁଲି ଗଣଦୁଷ୍ଗର୍ମ ମାମଲାର ଏସ୍ଆଇଟି ରିପୋର୍ଟ ଆକି ହାଇକୋର୍ଟରେ ଦାଖଲ ହୋଇଛି ଏସ୍ଆଇଟି ପକ୍ଷରୁ ଯଉମୁଦ ଲଫାପାରେ ଦାଖଲ ହୋଇଥିବା ଏହି ରିପୋର୍ଟ ବାଦ୍ ଚୂଡାନ୍ତ ରିପୋର୍ଟ ଦାଖଲ କରିବାକୁ ଏସ୍ଆଇଟି ଟିମ୍ ଆହୁରି ଏକସପ୍ଠାହ ସମୟ ମାଗିଥିବା ଜଶାପଡିଛି

ଏହି ଅନୁସାରେ ଅଧା କିଲୋଗ୍ରାମ ବର୍କ୍ୟ ପ୍ଲାଷ୍ଟିକ ଦେଲେ ଆହାର କେନ୍ଦ୍ରରେ ଆହାର ମିଲ୍ ଖାଇପାରିବେ

ସେହିଭଳି ପିଆଜ ଉପାଦନର କେନ୍ଦ୍ରସ୍ଥଳ କୁହାଯାଉଥିବା ମହାରାଷ୍ଟର ନାସିକ୍ରେ ବର୍ଷା ହେବା କାରଣରୁ ସେଠାରେ ଆମଦାନୀ ବାଧାପ୍ରାପ୍ତ ହୋଇଛି

ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଏହି ଦିବା ପଉଡ ନୀତି କରାଯିବ

ତେବେ ଟ୍ରାକୁରଟି ଭାରସାମ୍ୟ ହରାଇ ପିଲାଙ୍କ ଉପରେ ମାଡ଼ିଯିବାରୁ ଏଭଳି ଦୂର୍ଘଟଣା ଘଟିଥିଲା

ଉଉରପ୍ରଦେଶର ଏହି କନଷେବଳ କ୍ୟାଡେଟମାନେ ଚଳିତବର୍ଷ ଜୁନ୍ ମାସରେ ମୁଖଳୀଠାରେ ଥିବା ସିଆଇଏସ୍ଏଫ୍ର ପ୍ରମୁଖ ପ୍ରଶିକ୍ଷଣ କେନ୍ଦ୍ରକୁ ଆସିଥିଲେ

ଇତିମଧ୍ଧରେ ମ୍ୟାଚ୍ ପାଇଁ ଅନ୍ଲାଇନ୍ରେ ଟିକଟ ବିକ୍ ସରିଛି